ଏ ନେଇ ପ୍ରତିପକ୍ଷ ପରିମଳ ଧାରା ବ୍ୟକ୍ତିଗତ ଭାବେ ଉପସ୍ରିତ ରହି ସତ୍ୟପାଠ ଦାଖଲ କରିଥିଲେ

ଜଷିସ୍ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଖପୀଠ ଶ୍ରୀ ବାଗ ଓ ଶ୍ରୀ ରାଓଙ୍କ ପକ୍ଷରୁ ଦାୟର ଅପିଲର ଏକତ୍ର ଶୁଶାଶି କରି ଭିଜିଲାନ୍ସ ଅଦାଲତଙ୍କ ରାୟକୁ ରଦ୍ଦ କରିଛନ୍ତି

ଖେଳ ସର୍ବଭାରତୀୟ ପୁଲିସ୍ ହକି ପ୍ରତିଯୋଗିତା ଆସନ୍ତା ଡିସେମ୍ର ମାସରେ ଭୁବନେଶ୍ୱରରେ ଆୟୋଜିତ ହେବ